ପ୍ରଧାନମନ୍ତୀ ନରେନ୍ଦ ମୋଦୀଙ୍କ ଅଧ୍ଧକ୍ଷତାରେ ଅନୁଷିତ ହେବାକୁ ଥିବା ଏହି ବୈଠକରେ ପାଞ୍ଚଟି ପ୍ରସଙ୍ଙ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ସେଗୁଡ଼ିକ ମଧ୍ଘରେ ବର୍ଷା ଜଳ ସଂରକ୍ଷଣ ମରୁଡ଼ି ଓ ରିଲିଫ୍ କୃଷି କ୍ଷେତ୍ରରେ ଡାଞାଗତ ପରିବର୍ଭନ କୃଷି ବଜାରର ସ୍ଥିତି ଏବଂ ମାଓ ଉପଦ୍ରୁତ ଅଅଳରେ ସୁରକ୍ଷା ପ୍ରସଙ୍ଙ ଆଦି ଅନ୍ତର୍ଭୁକ୍ତ ନୀତି ଆୟୋଗର ଏହା ହେବ ପଞ୍ଚମ ବୈଠକ

ଏହାଦ୍ୱାରା ଉଭୟ କର୍ମଚାରୀ ଏବଂ ସେମାନଙ୍କର ନିଯୁକ୍ତି ଦାତା ଉପକୃତ ହେବେ

ଏହି ନିଷ୍ବଭି ଆସନ୍ତା ମାସ ପହିଲାରୁ ଲାଗୁ ହେବ

ଏତଦ୍ ବ୍ୟତୀତ ରଥଯାତ୍ରାକୁ ଆଖିଆଗରେ ରଖି ସମସ୍ତ ବିଭାଗ ନିକ ନିକର ବକେୟା କାମକୁ ଯଥା ଶୀଘ୍ର ସମ୍ମନ୍ନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି

ଜୁନ୍ ମାସ ଶେଷ ସୁଦ୍ଧା ଜିଲ୍ଲାର ସମସ୍ତ ଅଞ୍ଞଳକୁ ବିଦ୍ୟୁତ୍ ସେବା ସ୍ୱାଭାବିକ କରିବାକୁ କୁହାଯାଇଛି

ସେଗୁଡ଼ିକ ହେଲା ବିଦ୍ୟୁତ୍ ଟେଲିକମ୍ ଏବଂ ଗୃହ ନିର୍ମାଣ ଏହି ବୈଠକରେ ଉପସ୍ଥିତ ଥିବା ବିଭିନ୍ ବିଭାଗୀୟ ଉଚ୍ଚପଦାଧିକାରୀଙ୍କ ସହ ଶ୍ରୀ କମଲ ବାତ୍ୟା ଷୟକ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ବିସ୍ତତ ଆଲୋଚନା କରିଥିଲେ

ବିଭିନ୍ନ ଜାଗାରେ ରଜ ଦୋଳିର ଆୟୋଜନ ମଧ କରାଯାଇଛି ଏହି ରଜ ତିନିଦିନ ଧରି ପହିଲି ରଜ ରଜ ସଂକ୍ରାନ୍ତି ଏବଂ ଭୂମି ଦହନ ଏହି ଭଳି ଭାବରେ ପାଳନ କରାଯାଏ

ହକି ଏଫ୍ଆଇଏଚ୍ ହକି ସିରିଜ୍ର ସେମିଫାଇନାଲ୍ ମ୍ୟାଚ୍ ଆଜି କଳିଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଟିତ ହେବ ଏଥିସହ ଟୁର୍ଣ୍ଡାମେକ୍କର ପଞ୍ଚମ ଏବଂ ଷଷ ସ୍ରାନ ପାଇଁ ଆଜି ମ୍ୟାଚ୍ ଖେଳାଯିବ